ପିଏମ୍ ଆଫ୍ରିକା ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ଆଫ୍ରିକା ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଅପରାହ୍ୱରେ ରୁଆଶ୍ଡାର ରାଜଧାନୀ କିଗାଲି ଅଭିମୁଖେ ଯାତ୍ରା କରିଛନ୍ତି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ରୁଆଖା ଗସ୍ତ ରହଣିକାଳରେ ଶ୍ରୀ ମୋଦି ରୁଆଣ୍ଡା ରାଷ୍ଟ୍ରପତି ପଲ୍ କଗାମେଙ୍କ ସହିତ ପ୍ରତିନିଧ୍ୟସରୀୟ ବୈଠକରେ ଯୋଗାଦବା ସହ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କ ସହ ଭାବ ବିନିମୟ କରିବେ

ରାଜଧାନୀ କାମ୍ପାଲାଠାରେ ତାଙ୍କର ଦୁଇଦିନ ରହଣି କାଳରେ ଶ୍ରୀ ମୋଦି ସେହି ଦେଶର ନେତୃବୃନ୍ଦଙ୍କ ସହ ବିଚାର ଆଲୋଚନା କରିବା ସହ ଉଗାଣ୍ଡା ପାର୍ଲାମେଷ୍ଟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିବେ ଏଭଳି କାର୍ଯ୍ୟକ୍ରମ କକିଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ଥରପାଇଁ କରାଯିବ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ପହଞ୍ଚ ଦଶମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ଅନ୍ତର୍ଭୁକ୍ତି ଅଭିବୃଦ୍ଧି ଦୀର୍ଘସ୍ଥାୟୀ ବିକାଶ ସ୍ୱାସ୍ଥ୍ୟ ଏବଂ ପ୍ରତିଷେଧକ ଶାନ୍ତି ପ୍ରତିଷ୍ଠା ସମେତ ବିଭିନ୍ନ ପ୍ରସଙ୍ଗ ଏହି ସମ୍ମିଳନୀରେ ପ୍ରମୁଖ ବିଷୟବସ୍ତୁ ରହିବ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଏଥିରେ ଯୋଗ ଦେଉଥିବା ବିଭିନ୍ନ ରାଷ୍ଟ୍ରର ନେତାମାନଙ୍କ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବାର ଆଶା କରାଯାଉଛି ଗସ୍ତ ଅବସରରେ ପ୍ରତିରକ୍ଷା ବାଣିଜ୍ୟ ସଂସ୍କୃତି କୃଷି ଏବଂ ଦୁଗ୍ଧ ଉତ୍ପାଦନ ଆଦି କ୍ଷେତ୍ରରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ଭାରତର ଆଫ୍ରିକା ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି ଏବଂ ଶ୍ରୀ ମୋଦିଙ୍କର ଏହି ଗସ୍ତ ଆଫ୍ରିକା ମହାଦେଶ ସହିତ ଭାରତର ସମ୍ପର୍କକୁ ଅଧିକ ମଜବୁତ୍ କରିବ

ଚେକ୍ ଫେରସ୍ତ ହୋଇଯିବା ସମ୍ପର୍କିତ ଅପରାଧ ମାମଲାର ବିଚାର କରୁଥିବା କୋର୍ଟ ଅଭିଯୋଗକାରୀକୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନପାଇଁ ନିର୍ଦ୍ଦେଶ ଦେଇପାରିବେ ବୋଲି ଏହି ବିଲ୍ରେ ବ୍ୟବସ୍ଥା ରହିଛି

ସେହ କହିଛନ୍ତି ଅଭିଯୋଗପାଇଁ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ଚେକ୍ଦାତାଙ୍କ କ୍ଷେତ୍ରରେ ମଧ୍ୟ ଅଭିଯୋଗକାରୀଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପ୍ରରଣ ଦିଆଯାଇପାରିବ ସେହ କହିଛନ୍ତି ଏହି କ୍ଷତିପୂରଣ ପରିମାଣ ଚେକ୍ର ଧନରାଶି ପରିମାଣର

ଇତିମଧ୍ୟରେ କଂଗ୍ରେସ ଅଭିଯୋଗ କରିଛି ରାଫେଲ୍ ଉଡ଼ାଜାହାଜର ମୂଲ୍ୟ ସମ୍ପର୍କରେ ସ୍ଟଚନା ଦେବା ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦେଶକୁ ବିଭ୍ରାନ୍ତ କରିଛନ୍ତି

ଆର୍ଏସ୍ ସୋସିଆଲ୍ ମିଡିଆ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ଆଜି ପୁଣି ଦୋହରାଇଛନ୍ତି ରାଜ୍ୟସଭାରେ ଏକ ପ୍ରଶ୍ୱର ଲିଖିତ ଉତ୍ତରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମାଜିକ ଗଣମାଧ୍ୟମ ପେଶ୍ଚ କରିବା ଲାଗି ପ୍ରସ୍ତାବ ରହିଛି କେନ୍ଦ୍ର ସରକାରଙ୍କ ସମସ୍ତ ନୀତି ଏବଂ କାର୍ଯ୍ୟସ୍ଚୀକୁ ଏହି ପେଶ୍ଚ ଗଣମାଧ୍ୟମ ପ୍ଲାଟ୍ଫର୍ମ ଜରିଆରେ ସୂଚନା ପ୍ରଦାନ କରିବ ମନ୍ତ୍ରୀ ଆହୁରି କହିଛନ୍ତି କୌଣସି ବ୍ୟକ୍ତିର ଗୋପନୀୟତା ଅଧିକାରରେ ଦଖଲ ଦେବାରେ କୌଣସି ପ୍ରସ୍ତାବ ନାହିଁ

ମିରଟ୍ ଡିଭିଜନାଲ୍ କମିଶନର୍ ଅନିତା ମେସ୍ରାମ୍ଙ୍କ ତଦନ୍ତ ରିପୋର୍ଟକୁ ଭିଭିକରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦୂର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ଆକାଶବାଣୀ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରେଟର୍ ନଏଡ଼ା ଏବଂ ଜିଡିଏଦ୍ୱାରା ବିଲ୍ଡିଂଗୁଡ଼ିକ ସଠିକ୍ ସମୟରେ ବେଆଇନ ନିର୍ମାଣ ଭାବେ ଘୋଷଣା କରାଯାଇ ସେସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲା ଦୂର୍ଘଟଣା ସ୍ତାନରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି

ଜିଲ୍ଲାର ଦସ୍ନା ଅଞ୍ଚଳରେ ରବିବାର ସେହି ଅଟ୍ଟାଳିକା ଭୁଷୁଡ଼ି ପଡ଼ିଥିଲା

ସରକାରୀ ଭାବେ କୁହାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କଠାରୁ ଘଟଣା ସମ୍ପର୍କରେ ରିପୋର୍ଟ ମଗାଯାଇଛି ରାଜସ୍ଥାନର ଅଲ୍ୱାରଠାରେ ଶୁକ୍ରବାର ଗୋ ରକ୍ଷକମାନେ ଜଣେ ଲୋକକୁ ପିଟି ପିଟି ମାରିଦେଇଥିଲେ ଇତି ମଧ୍ୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରନ୍ ରିଜିକ୍ତୁ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହିପରି ଘଟଣାର ଅନୁଧ୍ୟାନ କରିବା ଲାଗି ସମସ୍ତ ରାଜ୍ୟକୁ ଦୂଢ଼ଭାବେ ପରାମର୍ଶ ଦିଆଯାଇଛି ସେ କହିଛନ୍ତି ଭିଡ଼ଦ୍ୱାରା ସଙ୍ଗଠିତ ହତ୍ୟଶ ପ୍ରସଙ୍ଗକୁ ଗ୍ରର୍ତ୍ୱର ସହ ବିଚାର କରାଯାଉଛି ଏବଂ ଏଥିରେ କୋହଳ ମନୋଭାବ ପୋଷଣ କରିବାର ପ୍ରଶ୍ନ ଉଠୁ ନାହିଁ ଏସ୍ସି ଭିଡ଼ିଓ ରେକର୍ଡ଼ିଂ କେନ୍ଦ୍ର ସରକାର ଆଜି ସୁପ୍ରିମ୍କୋର୍ଟରେ କହିଛନ୍ତି ପ୍ରଧାନ ବିଚାରପତିଙ୍କ କୋର୍ଟରେ ଶୁଣାଣି ହେଉଥିବା ସାୟିଧାନିକ ମାମଲାଗୁଡ଼ିକର ପରୀକ୍ଷାମଳକ ଭାବେ ଭିଡ଼ିଓ ରେକର୍ଡ଼ିଂ ଏବଂ ସିଧା ପ୍ରସାରଣ କରାଯାଇପାରିବ ଏହି ମାମଲାରେ ସହାୟତା ପ୍ରଦାନ କରୁଥିବା ଭାରତ ସରକାରଙ୍କ ଆଟର୍ଶ୍ଣି ଜେନେରାଲ୍ କେ କେ ବେଣୁଗୋପାଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚକୁ କହିଛନ୍ତି ଏକ ତିନିମାସିଆ କାର୍ଯ୍ୟକ୍ରମ ହିସାବରେ ପରୀକ୍ଷାମ୍ବଳକ ଭାବେ ସିଧା ପ୍ରସାରଣ କରାଯାଇ ବୈଷୟିକ ଭାବେ ଏହା କିପରି କାର୍ଯ୍ୟ କରୁଛି ସେ ବିଷୟରେ ଧାରଣା ଲାଭ କରିହେବ ଏହି ଆଗ୍ରଆ ପ୍ରକଳ୍ପର କାର୍ଯ୍ୟକାରିତାର ସମୀକ୍ଷା କରାଯାଇ ପରେ ଏହାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରାଯାଇପାରିବ ଏହି ବିଷୟରେ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀ ଇନ୍ଦିରା କୟସିଂଙ୍କ ସମେତ କୋର୍ଟ ସବୁ ପକ୍ଷଙ୍କୁ ଆଟର୍ଶ୍ଣି ଜେନେରାଲ୍ଙ୍କୁ ଏ ବାବଦରେ ମତାମତ ଦେବାକୁ କହିଛନ୍ତି କୋର୍ଟ ଆହୁରି କହିଛନ୍ତି ଶ୍ରୀ ବେଶୁଗୋପାଳ ସମସ୍ତ ମତାମତ ଓ ପରାମର୍ଶକୁ ଏକାଠି କରି କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ଏବଂ ପରେ କୋର୍ଟ ଏହାକୁ ମଞ୍ଜୁରି ପ୍ରଦାନ କରିବେ

ଏକ ବଡ଼ ପରିବର୍ତ୍ତନକ୍ରମେ ବେଆଇନଭାବେ ମଦ ତିଆରି ଆମଦାନୀ ରପ୍ତାନୀ ବିକ୍ରି ଓ କ୍ରୟ କ୍ଷେତ୍ରରେ ସମ୍ପୁକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦଶ୍ଡ ପରିମାଣ ହ୍ରାସ କରାଯାଇଛି

ସେଠାକାର ଜାତୀୟ ଦୈନିକ ଖବରକାଗଜଗୁନିକରେ ପୂରାପୂଷ୍ଠାର ବିଜ୍ଞାପନରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ମେ ମାସରେ ଶ୍ରୀଲଙ୍କା ଗସ୍ତ ସମୟରେ ସମଗ୍ର ଦେଶକୁ ଏହି ସେବା ସମ୍ପ୍ରସାରଣ ନେଇ କରିଥିବା ଘୋଷଣାକୁ ସ୍ଥାନ ଦିଆଯାଇଛି

ପାକ୍ ପୋଲ୍ସ୍ କ୍ୟାମ୍ପେନ୍ ପାକିସ୍ତାନରେ ବୁଧବାର ନିର୍ବାଚନ ଲାଗି ଦୀର୍ଘ ଦୁଇମାସ ଧରି ଚାଲିଥିବା ନିର୍ବାଚନ ପ୍ରଚାର ଆଜି ମଧ୍ୟରାତ୍ରରେ ଶେଷ ହେଉଛି